କୋବିଡ ଷ୍ଟାଟସ୍ ଦେଶରେ ଦ୍ୱିତୀୟବାର ଲାଗି କୋବିଡ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ଏବେ ଏହା ସାମାନ୍ୟ କମିଥିବାର ରିପୋର୍ଟ ମିଳିଛି

ତେବେ ଦେଶର ଏଭଳି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଛି ଯେଉଁଠି ଏବେବି ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା ଅଧିକ ରହିଛି

ସେଣ୍ଟର ଭ୍ୟାକ୍ଟିନେସନ୍ ଯେଉଁ ଲୋକମାନେ ପ୍ରଥମ ଡୋଜ୍ କୋବିଡ୍ ପ୍ରତିଷେଧକ ନେଇଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିଭିରେ ଦ୍ୱିତୀୟ ଡୋଜ୍ ପ୍ରତିଷେଧକ ଦେବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ କୋବିଡ୍ ସଂକ୍ରାନ୍ତ ବୈଷୟିକ ଜ୍ଞାନ ଏବଂ ଡାଟା ମ୍ୟାନେଜ୍ମେଣ୍ଟ କ୍ଷମତାପନ୍ନ ଗୋଷୀର ଚେୟାରମ୍ୟାନ୍ ତଥା କାତୀୟ ପ୍ରତିଷେଧକ ଟିକାକରଣ ପ୍ରଶାସନ ସଂକ୍ରାନ୍ତ ଏକ୍ସପଟ୍ ଗ୍ରୁପ୍ ସଦସ୍ୟ ଡକ୍ଟର ଆର୍ଏସ୍ ଶର୍ମା ଆଜି କୋବିଡ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ମର ସମୀକ୍ଷା କରିଛନ୍ତି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ଏଥିପାଇଁ ଏକ ସମୀକ୍ଷା ବୈଠକ କରାଯାଇଥିଲା

ଦୁଇଟିଯାକ ପ୍ରତିଷେଧକ ଟିକା ନେବା ପାଇଁ ଜନସଚେତନତା ସୃଷ୍ଟି କରିବାକୁ ରାଜ୍ୟ ଗୁଡ଼ିକୁ ପରାମର୍ଶ ଦିଆଯାଇଛି ଯେଉଁମାନେ ପ୍ରଥମ ଡୋଜ୍ ପ୍ରତିଷେଧକ ନେଇଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିଭିରେ ଦ୍ୱିତୀୟ ଡୋଜ୍ ପ୍ରତିଷେଧକ ଦେବାକୁ ସ୍ୱାସ୍ଥ୍ୟ ସଚିବ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି ଶ୍ରୀ ଭୂଷଣ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ କୋବିଡ୍ ପ୍ରତିଷେଧକ ଯୋଗାଇ ଦିଆଯାଉଥିବା ବିଷୟରେ ରାଜ୍ୟ ଗୁଡ଼ିକୁ ସ୍ୱଷ୍ଟ ଭାବେ ଜଣାଇ ଦିଆଯାଇଥିଲା

ପ୍ରତିଷେଧକ ନଷ୍ଟ ହେବାକୁ ରୋକିବା ପାଇଁ ରାଜ୍ୟ ସରକାରମାନେ ପ୍ରଚେଷା କରିବାକୁ ମଧ୍ୟ କୁହାଯାଇଛି ଦେଶର କିଛି ରାଜ୍ୟରେ କୋବିଡ୍ ପ୍ରତିଷେଧକ ଏବେବି ନଷ୍ଟ ହେଉଥିବାର ଖବରମାନ ହସ୍ତଗତ ହୋଇଛି କୋବିଡ୍ ପ୍ରତିଷେଧକର ସଫଳତାର ସହ ସଦୁପଯୋଗ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ସେମାନଙ୍କର କର୍ମଚାରୀମାନଙ୍କୁ ଅଧିକ ତାଲିମ ଦେବା ଓ ସାବଧାନ କରିବା ପାଇଁ ପରାମର୍ଶ ଦିଆଯାଇଛି ଡକ୍କର ଆର୍ଏସ୍ ଶର୍ମା କହିଛନ୍ତି କୋ ୱିନ୍ ପୋର୍ଟାଲ୍ରେ ଖୁବ୍ ଶୀଘ୍ର ଦ୍ୱିତୀୟ ଡୋକ୍ ପ୍ରତିଷେଧକ ସମ୍ଭନ୍ଧୀୟ ତଥ୍ୟମାନ ଉପଲହ୍ଧ ହେବ ଲୋକମାନେ ଦୁଇଟିଯାକ ପ୍ରତିଷେଧକ ନେବା ପାଇଁ ଗୋଟିଏ ଫୋନ୍ ନୟର ବ୍ୟବହାର କରିବାକୁ ସେମାନଙ୍କୁ ପରାମର୍ଶ ଦେବାକୁ ସେ ରାଜ୍ୟ ଗୁଡ଼ିକୁ କହିଛନ୍ତି ଏଥିପାଇଁ ଅଧିକ ଜନସଚେତନତା ସୃଷ୍ଟି କରିବା ଓ ଲୋକମାନଙ୍କୁ ବିଭିନ୍ନ ଉପାୟରେ ସୂଚନା ପ୍ରଦାନ କରିବା ପ୍ରତି ସେ ଗୁର୍ତ୍ୱାରୋପ କରିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି

ଦେଶରେ ତୃତୀୟ ପର୍ଯ୍ୟାୟ କୋବିଡ୍ ପ୍ରତିଷେଧକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ସହ ବହୃସଂଖ୍ୟାରେ ଲୋକମାନେ ଆସି ପ୍ରତିଷେଧକ ନେଉଛନ୍ତି

କୋବିଡ୍ ନାଇଷ୍ଟିନ୍ ସଂକ୍ରମଣର ମୁକାବିଲାରେ ପ୍ରତିଷେଧକ ଟିକାକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି

ସେଣ୍ଟର ଏଡ୍ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିକିତ୍ସା ସରଞ୍ଜାମ ଓ ଔଷଧପତ୍ର ଯୋଗାଇବା ଜାରି ରଖିଛନ୍ତି ବିଭିନ୍ନ ଦେଶରୁ ଚିକିତ୍ସା ସରଞ୍ଜାମ ଓ ଔଷଧପତ୍ରଗୁଡ଼ିକ ଆସି ଦେଶରେ ପହଞ୍ଚବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଦେଶରୁ ଆସୁଥିବା ଏହିସବୁ ସହାୟତା ଗୁଡ଼ିକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଯୋଗାଇ ଦିଆଯାଇ ସେଗୁଡ଼ିକର ଚିକିତ୍ସା ମୌଳିକ ଡ଼ାଞ୍ଚାରେ ଉନ୍ନତି ଅଣାଯାଉଛି ବିଦେଶରୁ ଆସୁଥିବା ସହାୟତା ଗୁଡ଼ିକ ଯେପରି ସହଜରେ ଓ ଅଳ୍ପ ସମୟ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ପହଞ୍ଚୁବ ସେ ଦିଗରେ ସରକାର ଯଥାସ୍ଥବ ପଦକ୍ଷେପ ନେଉଛନ୍ତି ଇରାନୀ ଫେଡିଆଟ୍ରିକ୍ସ ଦେଶର ସମସ୍ତ ସରକାରୀ ଶିଶୁ ଚିକିତ୍ସାଳୟରେ ଉତ୍ତମମାନର ସେବା ପ୍ରଦାନକୁ ନିଣ୍ଟିତ କରିବା ପାଇଁ କେନ୍ଦ୍ର ସରକାର ଭାରତୀୟ ଶିଶୁ ଚିକିତ୍ସା ଏକାଡେମୀ ସହ କଥାବାର୍ତ୍ତା କରିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍କୁତି ଇରାନୀ କହିଛନ୍ତି ଶିଶୁ ସୁରକ୍ଷା ସେବା ଅଧୀନରେ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସହିତ ଏହା କରାଯିବ

ଭାରତୀୟ ଶିଶୁ ରୋଗ ଚିକିତ୍ସା ଏକାଡେମୀ ଓ ଏହାର ସଦସ୍ୟମାନେ ଶିଶୁମାନଙ୍କୁ ଚିକିତ୍ସା ସେବା ପ୍ରଦାନ କରୁଥିବାରୁ ମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି ସେମାନଙ୍କର ଉହର୍ଗୀକୃତ ସେବା ଓ କେନ୍ଦ୍ର ସରକାରଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ବର୍ତ୍ତମାନ ଏକ ଫୋନ୍କଲ୍ ମାଧ୍ୟମରେ ଶିଶୁମାନଙ୍କର ଚିକିତ୍ସା ଲାଗି ବିଶେଷ ବିଜେପି କଂଗ୍ରେସ କୋବିଡ୍ କୋବିଡ୍ର ମୁକାବିଲାରେ ବିରୋଧୀ ଦଳ କଂଗ୍ରେସ ପାର୍ଟି ବାରମ୍ଭାର ଏହାର ମତ ପରିବର୍ତ୍ତନ କରୁଥିବାର ବିଜେପି ଆଜି ଅଭିଯୋଗ କରିଛି ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାର୍ଟି କିଛି ବିଷୟ ଦାବି କର୍ୁଛି ଓ ସେଗୁଡ଼ିକ ଯେତେବେଳେ ସରକାର ପୂରଣ କରୁଛନ୍ତି ତାହା କାହିଁକି କରାଗଲା ବୋଲି ପ୍ରଶ୍ନ କରୁଛି